ଭୋପାଳ ସିମଲା ହରିଆଣା ବେଙ୍ଗାଲୁରୁ ଅହମ୍ମଦାବାଦ ଓ ମୁମ୍ବାଇ ସମେତ ଦେଶର ଅନେକ ସ୍ଥାନରେ ଲୋକମାନେ ମିଷ୍ଟାନ୍ନ ବଙ୍କନ ଆତସବାଜି ଓ ଡ୍ରମ୍ ବାଜାର ତାଳେ ତାଳେ ନାଚଗୀତ କରି ନରେନ୍ଦ୍ର ମୋଦୀ ସରକାରଙ୍କ ନିଷ୍ପତ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି ଅହମ୍ମଦବାଦରେ ଲୋକମାନେ ରାଜରାସ୍ତାରେ ଉତ୍ସବ ପାଳନ ସହ ନାଚଗୀତରେ ମାତଥିବା ବେଳେ ମ୍ରମ୍ୟାଇ ଓ ବେଙ୍ଗାଲୁରୁରେ ମଧ୍ୟ ଲୋକମାନେ ମିଷ୍ଟାନ୍ନ ବଣ୍ଟନ ଓ ଆତସବାଜି ସହ ପାଳନ କରିଥିଲେ ମୁମ୍ୟାଇର କାଣ୍ଡିଭାଲିରେ ବିଜେପି କର୍ମୀମାନେ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରା କରିଛନ୍ତି

କାଶୁୀର ଛାଡ଼ି ହରିଆଣାରେ ରହ୍ରଥିବା କାଶୁୀର ପଣ୍ଡିତମାନେ ଗୁର୍ଗ୍ରାମର ସାଇବରସିଟିଠାରେ ଉହବ ପାଳନ କରିଛନ୍ତି ଦିଲ୍ଲୀ କାଶ୍କୀର ସମିତି ସଭାପତି ସମୀର ଚୁରୁଙ୍ଗୁ ଏହାକୁ ଐତିହାସିକ ନିଷ୍ପଭି ବୋଲି ବର୍ଷ୍ଣନା କରି କହିଛନ୍ତି ସଂଖ୍ୟାଲଘୁ କାଶ୍ମୀର ପଣ୍ଡିତମାନେ ଏହାଦ୍ୱାରା ଉପକୃତ ହେବେ ଚଳଚ୍ଚିତ୍ର କଗତର ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଏହି ନିଷ୍କଭିକୁ ପ୍ରଶଂସା କରିଛନ୍ତି ଅନୁପମ୍ ଖେର୍ କଙ୍ଗନା ରଣାଓ୍ୱତ୍ ପରେଶ ରାଓ୍ୱଲ୍ ଦୀୟା ମିର୍ଜା ଗୁଲ୍ ପନାଙ୍ଗ ତଥା ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ସରକାରଙ୍କ ଏହି ନିଷ୍ପଭି ପ୍ରତି ସମର୍ଥନ ଜଣାଇଛନ୍ତି ଅଭିନେତା ରଣବୀର ସୋରେ କହିଛନ୍ତି ରାଜ୍ୟର ସମସ୍ୟା ଦୂର କରିବା ପାଇଁ ଏହି ପଦକ୍ଷେପ ବହୁମାତ୍ରାରେ ସହାୟକ ହେବ ଏବଂ କାଶ୍କୀର ଉପତ୍ୟକାରେ ଶାନ୍ତି ପ୍ରତିଷ୍ଠା ସହ ରାଜ୍ୟର ଲୋକମାନଙ୍କ ସୁଖସମୃଦ୍ଧି ବୃଦ୍ଧି କରିବ କ୍ରିକେଟ୍ରୁ ରାଜନେତା ହୋଇଥିବା ଗୌତମ ଗମ୍ଭୀର ମଧ୍ୟ ଏହି ନିଷ୍କଭିକୁ ପ୍ରଶଂସା କରିଛନ୍ତି

ଜାଞ୍ଗୁ କାଶ୍ମୀର ପୁନର୍ଗଠନ ବିଲ୍ରେ ଲଦାଖ୍ ଅଞ୍ଚଳକୁ ବିନା ନିର୍ବାଚନରେ କେନ୍ଦ୍ରଶାସିତ ଅଞ୍ଚଳରେ ରୂପାନ୍ତରିତ କରାଯିବା ବ୍ୟବସ୍ଥା ଥିବାରୁ ଲଦାଖ ବାସିନ୍ଦା କେନ୍ଦ୍ର ସରକାରଙ୍କୁ ଏହି ସାହସିକ ଓ ଐତିହାସିକ ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଛନ୍ତି ଦେଶ ସ୍ୱାଧୀନ ହେବା ଦିନଠାରୁ ଲଦାଖବାସୀ ସ୍ୱତନ୍ତ ମାନ୍ୟତା ଦାବି କରି ଆସୁଥିଲେ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ କରିବା ପାଇଁ ବହ୍ରଦିନର ଦାବି ପ୍ରରଣ ହୋଇଥିବାର୍ତ ସାମାଜିକ ଗଣମାଧ୍ୟମରେ ମଧ୍ୟ ସେମାନେ ଆନନ୍ଦ ବ୍ୟକ୍ତ କର୍ରଚ୍ଛନ୍ତି

ଟ୍ୱିଟ୍ ଯୋଗେ ସେ କହିଛନ୍ତି ଯେ ତାଙ୍କ ସରକାର ଦେଶର ସମସ୍ତ ଅଞ୍ଚଳର ଲୋକମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ କାଶ୍ମୀରବାସୀଙ୍କୁ ମିଳୁବୋଲି ଚାହାନ୍ତି କାଶ୍ମୀରବାସୀଙ୍କୁ ଉତ୍ତମ ଶିକ୍ଷା ସୁବିଧା ଓ ଶାନ୍ତିର ସହିତ ବଞ୍ଚିବାକୁ ସରକାର ଚାହାନ୍ତି ବୋଲି ସେ କହିଛନ୍ତି

ଏ ସଂକ୍ରାନ୍ତୀୟ ପ୍ରସ୍ତାବ ରାଜ୍ୟସଭାରେ ଗୃହିତ ହୋଇଯାଇଛି

ଏହି ବିଲ୍ର ଲକ୍ଷ୍ୟ ହେଲା ଜାମ୍ମୁ କାଶ୍ମୀରକୁ ବିଧାନସଭା ସହ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ଏବଂ ଲଦାଖ ଅଞ୍ଚଳକୁ ବିଧାନସଭା ବିନା କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା

ଭାରତରେ ଜାମ୍ମୁ କାଶ୍ମୀରକୁ ଏକ ଉନ୍ନତ ରାଜ୍ୟରେ ପରିଣତ କରିବା ପାଇଁ ପାଞ୍ଚ ବର୍ଷ ଅପେକ୍ଷା କରିବା ପାଇଁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଜେ ଆଣ୍ଡ କେ ପଲିଟିକାଲ୍ ଉତ୍ତରପ୍ରଦେଶ ମ୍ରଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଐତିହାସିକ ନିଷ୍କଭି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ପ୍ରଶଂସା କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଐତିହାସିକ ଭୁଲ୍କୁ ଠିକ୍ କରିବା ଦିଗରେ ଏହା ଏକ ଶକ୍ତିଶାଳୀ ପଦକ୍ଷେପ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ କେନ୍ଦ୍ର ସରକାରଙ୍କ ଏହି ନିଷ୍ପଭିକୁ ସ୍ୱାଗତ କଣାଇଛନ୍ତି କଂଗ୍ରେସ ନେତା ଜନାର୍ଦ୍ଦନ ଦିୱେଦୀ କହିଛନ୍ତି ଏକ ଐତିହାସିକ ଭୁଲ୍କୁ ସରକାର ସଂଶୋଧନ କରିଛନ୍ତି ସେ କହିଛନ୍ତି ସ୍ୱାଧୀନତା ସମୟରେ କରାଯାଇଥିବା ଏହି ବିଲ୍କୁ ସଂଶୋଧନ କରାଯିବା ଦ୍ୱାରା ଦେଶବାସୀ ଆନନ୍ଦିତ ହୋଇଛନ୍ତି ଅନ୍ୟତମ କଂଗ୍ରେସ ନେତା ଦିପେନ୍ଦର ହୁଡ଼ା କହିଛନ୍ତି ଏହାଦ୍ୱାରା ଜାତୀୟ ସଂହତି ଆହୁରି ମଜବୁତ୍ ହୋଇଛି

କେକେ ସିକ୍ୟରିଟି ଜାମ୍ମୁ କାଶ୍କୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଗତକାଲି ରାତିରେ ବରିଷ ଅଧିକାରୀମାନଙ୍କ ସହ ରାଜ୍ୟର ଆଇନ୍ ଶୂଙ୍ଖଳା ଓ ନିରାପତ୍ତା ପରିସ୍ଥିତିକୁ ସମୀକ୍ଷା କରିଛନ୍ତି ରାଜ୍ୟପାଳଙ୍କ ମୁଖପାତ୍ର କହିଛନ୍ତି କୌଣସି ପ୍ରକାର ଅଘଟଣ ମୁକାବିଲା କରିବା ପାଇଁ ସଜାଗ ରହିବାକୁ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟପାଳଙ୍କ ଉପଦେଷ୍ଟା କେ ବିଜୟ କୁମାର କେକେ ଶର୍ମା କେ ସ୍କନ୍ଦନ ଏବଂ ଫାରୁଖ୍ ଖାଁ ତଥା ମୁଖ୍ୟ ସଚିବ ବିଭିଆର୍ ସୁବ୍ରମଣ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ

ଦେଶରେ ଆଇନ୍ ଶୂଙ୍ଖଳା ପରିସ୍ଥିତିକୁ ନିଣ୍ଚିତ କରିବା ପାଇଁ ଏହି ବିଜ୍ଞପ୍ତିରେ ପରାମର୍ଶ ଦିଆଯାଇଛି ଏସ୍ ଅଯୋଧ୍ୟା ମଧ୍ୟସ୍ଥତା ଜରିଆରେ ରାମ ଜନ୍ମଭୂମି ବାବ୍ରି ମସ୍ଜିଦ୍ କମି ବିବାଦ ମାମଲାର ଆପୋଷ ସମାଧାନ ନ ହୋଇପାରିବା ପରେ ଆଜି ଏ ସଂକ୍ରାନ୍ତୀୟ ଶୁଣାଣି ସୁପ୍ରିମ୍କୋର୍ଟରେ ଆରମ୍ଭ ହେବ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ପୀଠ ଏହାର ଶୁଣାଶି କରିବେ ଏହି ପୀଠରେ ଥିବା ଜଷ୍ଟିସ୍ ଏସ୍ଏ ବୋବଡେ ଡିୱାଇ ଚନ୍ଦ୍ରଚୂଡ଼ ଅଶୋକ ଭୂଷଣ ଏବଂ ଏସ୍ଏ ନଜିର୍କ ସାୟିଧାନସିକ ଖଣ୍ଡପୀଠ ଅଗଷ୍ଟ ଦୁଇ ତାରିଖରେ ମଧ୍ୟସ୍ଥ କମିଟି ଦ୍ୱାରା ଦିଆଯାଇଥିବା ରିପୋର୍ଟ ଆଧାରରେ ଏହି ମାମଲାର ଆଜିଠାରୁ ଦୈନନ୍ଦିନ ଶୁଣାଣି ପାଇଁ ନିଷ୍ପଭି ନେଇଥିଲେ ମଧ୍ୟସ୍ଥତା କମିଟିର ମୁଖ୍ୟ ସୁପ୍ରିମ୍କୋର୍ଟ ଅବସରପ୍ରାପ୍ତ ବିଚାରପତି ଏଫ୍ଏମ୍ଆଇ ଖଲିଫୁଲ୍ଲାଙ୍କ କମିଟି ଆପୋଷ କଥାବାର୍ତ୍ତା ଜରିଆରରେ ଜମି ବିବାଦର ସମାଧାନ ହୋଇପାରିବ ନାହିଁ ବୋଲି କୋର୍ଟ୍କୁ ଜଣାଇଥିଲେ

ତେବେ ଏଠାରେ ମୁଖ୍ୟତଃ ଏଆଇଏଡିଏମ୍କେ ଡିଏମ୍କେ ଓ ନାମ୍ ତାମିଲାର୍ ପାର୍ଟି ମଧ୍ୟରେ ଲଢ଼େଇ ହେଉଛି ଚଳିତ ବର୍ଷ ଏପ୍ରିଲ୍ ମାସରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ବେଳେ ଏଠାରେ ବେଆଇନ୍ ଭାବେ ବିପୁଳ ପରିମାଣରେ ଅର୍ଥବଶ୍ଚନ କରାଯାଇଥିବା ଯୋଗୁଁ ନିର୍ବାଚନକୁ ବାତିଲ କରିଦିଆଯାଇଥିଲା

କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଚୀନ୍ ଗସ୍ତ

ସେ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ସମେତ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁଥିବା ଉଚ୍ଚସ୍ତରୀୟ ଗସ୍ତ ଓ ଆପୋଷ ସ୍ୱାର୍ଥବିକଡ଼ିତ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗଗ୍ରଡ଼ିକ ଆଲୋଚନା କରିବେ ହଙ୍କକଟ୍ଟ ହଙ୍କକଙ୍ଗରେ ଜାରି ରହିଥିବା ଗଣ୍ଡଗୋଳ ଓ ଅଶାନ୍ତ ପରିସ୍ଥିତିକୁ ମୁକାବିଲା କରିବା ସକାଶେ ଗତକାଲି ପୁଲିସ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା

ସେଠାରେ ଗଣତନ୍ତ୍ର ସପକ୍ଷବାଦୀମାନଙ୍କ ପକ୍ଷରୁ ଦୁଇ ମାସ ଧରି ଆନ୍ଦୋଳନ କାରି ରହିଛି

ବ୍ୟାବସାୟିକ ସ୍ଥାନାପନ୍ନ ମାତୃତ୍ୱ ନିଷେଧ ଏବଂ ପରୋପକାର ସ୍ଥାନାପନ୍ନ ମାତୃତ୍ୱକୁ ଅନୁମତି ଦେବା ଏହି ବିଲ୍ର ଲକ୍ଷ୍ୟ ସ୍ଥାନାପନ୍ନ ମାତୃତ୍ୱର ଅର୍ଥ ହେଲା ନିଃସନ୍ତାନ ଦମ୍ପତିମାନଙ୍କପାଇଁ ଜଣେ ମହିଳା ଶିଶୁ ଜନ୍ମକରି ସେମାନଙ୍କୁ ପ୍ରଦାନ କରିବ

ଏହି ମ୍ୟାଚ୍ ଆଜି ଭାରତୀୟ ସମୟ ରାତି ଆଠଟାରେ ଅନୁଷ୍ଠିତ ହେବ

ଟି ଟ୍ୱୋର୍ଷ୍ଟି ସିରିଜ୍ ପରେ ଭାରତ ସେଠାରେ ତିନୋଟି ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ